ଭିଡ଼ିଓ କନ୍ଫରେନ୍ସିଂ ମାଧ୍ଘମରେ ଅନୁଷ୍ଷିତ ବୈଠକରେ କରୋନା ସଂକ୍ରମଶ ରୋକିବାପାଇଁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଶ କରିବାକୁ ପଡ଼ିବ ବୋଲି ପ୍ରଧାନମନ୍ତୀ କହିଛନ୍ତି ଏହି ପରିସ୍ବିତିକୁ ନିୟନ୍ତଣ କରିବାପାଇଁ ଯେଉଁଠି ଆବଶ୍ୟକ ସେଠାରେ ମାଇକ୍ରୋ କଣ୍ଟେନ୍ମେଣ୍କ ଜୋନ୍ କରିବାକୁ ସେ ପରାମର୍ଶ ଦେଇଛନ୍ତି

ଏହି ଯୌଥ ଉଦ୍ୟୋଗ ମାଧ୍ଘମରେ ଦେଶରେ ଆଲୁମିନିୟମ୍ ଏୟାର୍ ବ୍ୟାଟେରୀ ଉପାଦନ କରିବା ଏବଂ ବ୍ୟବହାରଯୁକ୍ତ ଆଲୁମିନିୟମ୍ର ପୁନଃବ୍ୟବହାର କରିବା ପାଇଁ ଆଗାମୀ ଦିନରେ ଯୋଜନା ରଖାଯାଇଥିବା ଶ୍ରୀ ପ୍ରଧାନ କହିଛନ୍ତି

ଜିଲ୍ଲା ଯୋଜନା ଓ ପରିସଂଖ୍ୟାନ କାର୍ଯ୍ୟାଳୟ ପରିସରରେ ଗତକାଲି ଏହି କାର୍ଯ୍ୟାଳୟକୁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସସ୍ଚାର ପ୍ରକ୍ଚ ନିର୍ଦ୍ଦେଶକ ଭେରବ ସିଂ ପଟେଲ୍ ଉଦ୍ଘାଟନ କରିଛନ୍ତି